ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତୀ କହିଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମର ସବୁଠୁ ବଡ ଉପାଦାନ ହେଉଛି ସର୍ବସାଧାରଣଙ୍କ ଠାରୁ ମିଳୁଥିବା ମତାମତ ଲୋକମାନେ ସେମାନଙ୍କର ମତାମତ ଜଣାଇବାକୁ ସେ ନିବେଦନ କରିଛନ୍ତି

ଉପକୁଳରୁ ନେଇ ପଣ୍ଟିମ ଓଡ଼ିଶା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଚାନରେ ଶୀତ ଅନୁଭୂତ ହେଲାଣି ସେହିପରି କେତେକ ସ୍ଚାନରେ ଅଧିକ ଥଣ୍ତା ଅନୁଭ୍ରତ ହେଉଛି